ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଏ ନେଇ ଆକି ରାକ୍ୟ ବିଜେପିର ମୁଖପାତ୍ର ଗୋଲକ ମହାପାତ୍ର ଗଣମାଧ୍ଧମକୁ ସୂଚନା ଦେଇଛନ୍ତି

ମହିଳା ଭୋଟରମାନେ ସେଠାରେ ମତଦାନ କରିବା ବେଳେ କେବଳ ମହିଳା ଅଧିକାରୀମାନେ ପୋଲିଂ ଅଫିସର ଭାବେ ସେଠାରେ ନିୟୋଜିତ ରହିବେ

ତେବେ ହାଓ୍ୱଡ଼ା ମୁମ୍ଯାଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି

ଗତକାଲି ରାତ୍ରି ଭୋଜନ ଖାଇବା ପରେ ଦ୍ୱିତୀୟ ଶ୍ରେଶୀରେ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ସୂଚନା ମୁତାବକ ପ୍ରତିଦିନ ପରି ଗତକାଲି ଛାତ୍ରୀଜଣଙ୍କ ସେବାଶ୍ରମରେ ରାତ୍ର ଭୋଜନ କରିଥିଲେ କିନ୍ତୁ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା

ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ

ପର୍ଯ୍ୟଟକ ଜଶକ ନିଜ ପତ୍ନୀଙ୍କୁ ଗାଡ଼ି ଷ୍କାର୍ଟ ଅବସ୍ତାରେ ବସାଇ ମୋବାଇଲ୍ରେ କଥା ହେଉଥିବା ବେଳେ ନେଟ୍ୱାର୍କ ନ ମିଳିବାରୁ ଗାଡ଼ିରୁ ଓହ୍ଲାଇ ଫୋନ୍ କରୁଥିଲେ ହଠାତ୍ ଗାଡ଼ିଟି ତଳକୁ ଗଡ଼ିଗଡ଼ି ତାଙ୍କ ଉପରେ ମାଡ଼ିଯାଇ ଓଲଟିପଡ଼ିଥିଲା

ରାଜ୍ୟର ଅନ୍ୟାନ୍ୟ ସ୍ରାନରେ ପାଗ ମୁଖ୍ୟତଃ ଖରାଟିଆ ରହିବାର ସମ୍ଭାବନା ରହିଛି